ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜଧାନୀ ଦିଲ୍ଲୀର ରାଜପଥରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଉତ୍ସବ ପ୍ୟାରେଡ୍ର ଅଭିବାଦନ ଗ୍ରହଣ କରଛନ୍ତି ଦେଶର ସାମରିକ ଶକ୍ତି ସାଂସ୍କୃତିକ ବିବିଧତା ସାମାଜିକ ଏବଂ ଅର୍ଥନୈତିକ ପ୍ରଗତିର ଝଲକ ରାଜପଥର ପ୍ୟାରେଡରେ ଦେଖିବାକୁ ମିଳିଥିଲା ଆଜି ସକାଳେ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ଅନୁଷ୍ଠିତ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଯୁଦ୍ଧସ୍କାରକୀଠାରେ ବୀର ଯବାନ୍ଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ କରିଥିଲେ

ଆଜି ରାଜପଥଠାରେ ଭାରତୀୟ ସେନାବାହିନୀର ଶକ୍ତି ସାଂସ୍କୃତିକ ବିବିଧତା ସାମାଜିକ ଓ ଆର୍ଥକ ପ୍ରଗତିର ପ୍ରଦର୍ଶନ କରାଯାଇଥିଲା ଭାରତୀୟ ବିମାନ ବାହିନୀର ରାଫେଲ୍ ଯୁଦ୍ଧ ବିମାନର ପ୍ରଦର୍ଶନ କରାଯାଇଥିଲା

ଏହି ଅବସରରେ ନିକସ୍ୱ ଜ୍ଞାନକୌଶଳରେ ବିକଶିତ ଭାରତୀୟ ସେନାବାହିନୀର ବିଭିନ୍ନ ଟ୍ୟାଙ୍କ୍ ପ୍ରଦର୍ଶିତ ହୋଇଥିଲା

କୋଭିଡ୍ ସଂକ୍ରମଣ ଯୋଗୁଁ ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ଉତ୍ସବ ପୂର୍ବବର୍ଷ ଗୁଡ଼ିକ ତୁଳନାରେ ଭିନ୍ନ ରହିଥିଲା କୋଭିଡ୍ ନାଇଷ୍ଟିନ୍ ନିୟମର ପାଳନ ସହ ଏହି ଉତ୍ସବ ଅନୁଷ୍ଠିତ ହୋଇଛି ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ବିଜୟ ଚୌକ୍ରୁ ଆରମ୍ଭ ହୋଇ ନ୍ୟାସନାଲ୍ ଷ୍ଟାଡିୟମ୍ଠାରେ ଶେଷ ହୋଇଥିଲା ଅନ୍ୟ ବର୍ଷ ଗୁଡ଼ିକରେ ପ୍ୟାରେଡ୍ ଲାଲ୍କିଲା ପର୍ଯ୍ୟନ୍ତ ଯାଇଥାଏ

ସେହିପରି ଚଳିତବର୍ଷ କୌଣସି ବିଦେଶୀ ଅତିଥି ପ୍ୟାରେଡରେ ଯୋଗଦେଇ ନ ଥିଲେ

ସ୍କୁଲ ଛାତ୍ରଛାତ୍ରୀମାନେ ଲୋକନୃତ୍ୟ ସହ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ

ଟ୍ୱିଟ୍ କରି ଶ୍ରୀ ନାଇଡୁ ଦେଶବାସୀଙ୍କୁ ସ୍ୱାଧୀନତା ସମାନତା ଭ୍ରାତୃତ୍ୱ ଭାବ ଓ ନ୍ୟାୟ ଭଳି ଆଦର୍ଶଗୁଡ଼ିକ ପ୍ରତି ସର୍ବଦା ଆନୁଗତ୍ୟ ପ୍ରକାଶ କରିବାକୁ ଆହ୍ୱାନ କରିଛନ୍ତି ସାମ୍ବିଧାନିକ ମୂଲ୍ୟବୋଧର ସୁରକ୍ଷା ସହିତ ଶାନ୍ତି ସମତା ବଜାୟ ରଖିବା ସହ ଦେଶର ବିକାଶକୁ ଆଗେଇ ନେବା ପ୍ରତି ପ୍ରତିଶ୍ରତିବଦ୍ଧ ହେବାକୁ ସେ ଆହ୍ୱାନ କରିଚ୍ଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ବୋରିସ୍ କନ୍ସନ୍ ଭାରତର ଜନସାଧାରଣଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି ଏକ ଭିଡ଼ିଓ ବାର୍ତ୍ତାରେ ସେ କହିଛନ୍ତି ବ୍ରିଟେନ୍ ଭାରତ ସହିତ ମିଶି କରୋନା ଭୂତାଣୁ ମହାମାରୀରୁ ମାନବ ସମାଜକୁ ମୁକୁଳାଇବାପାଇଁ କାର୍ଯ୍ୟ କରୁଛି ଚଳିତ ବର୍ଷ ଶ୍ରୀ ଜନ୍ସନ୍ ସାଧାରଣତନ୍ତ ଦିବସ ପ୍ୟାରେଡ୍ର ଅତିଥି ଭାବେ ଯୋଗଦେବାକୁ ଥିବାବେଳେ ବ୍ରିଟେନ୍ରେ କରୋନାର ପୁନଃ ସଂକ୍ରମଣ ଘଟଣା କାରଣରୁ ତାଙ୍କର ଗସ୍ତ ବାତିଲ୍ ହୋଇଥିଲା ତେବେ ସେ ଆଉ କେତେ ମାସ ମଧ୍ୟରେ ଭାରତ ଆସିବେ ବୋଲି ତାଙ୍କ ବାର୍ତ୍ତାରେ ସ୍ଚନା ଦେଇଛନ୍ତି ଦିଲ୍ଲୀ ପୁଲିସ୍ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ର ସୁପରିଚାଳନା ପାଇଁ ବ୍ୟାପକ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଥିଲା

ସିଆର୍ପିଏଫ୍ର ଡେପୁଟି କମାଣ୍ଡାଣ୍ଟ ରାହୁଲ୍ ମାଥୁର୍କୁ ମଦ୍ୟ କୀର୍ତ୍ତିଚକ୍ର ସମ୍ମାନ ପ୍ରଦାନ କରାଯିବ

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଓଡିଶାର ପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ ପ୍ରସିଦ୍ଧ ମୁସଲମାନ ବିଦ୍ୟାନ୍ ମୌଲାନା ୱାହିଉଦ୍ଦିନ ଖାନଙ୍କୁ ପଦ୍ମବିଭୂଷଣ ପ୍ରଦାନ କରାଯିବ ପ୍ରଖ୍ୟାତ ଗାୟକ ଏସପି ବାଲ୍ସୁବ୍ରମଣ୍ୟମ୍ଙ୍କୁ ମରଣୋତ୍ତରଭାବେ ଏହି ସମ୍ମାନରେ ସମ୍ମାନୀତ କରାଯିବ ସେହିପରି ପୂର୍ବତନ ଲୋକସଭା ବାଚସ୍କତି ସୁମିତ୍ରା ମହାଜନ ପ୍ରସିଦ୍ଧ ଗାୟିକା କେଏସ ଚିତ୍ରା ପ୍ରସିଦ୍ଧ କବି ଚନ୍ଦ୍ରଶେଖର କମ୍ଭରଅବସରପ୍ରାପ୍ତ ପ୍ରଶାସକ ନୃପେନ୍ଦ୍ର ମିଶ୍ରାଙ୍କୁ ପଦ୍କଭୂଷଣ ପ୍ରଦାନ କରାଯିବ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ କେସୁଭାଇ ପଟେଲ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗେଇ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନ ପ୍ରମୁଖଙ୍କୁ ମରଣୋତ୍ତରଭାବେ ପଦ୍କଭୂଷଣରେ ସମ୍ମାନିତ କରାଯିବ ସମାଜ ସେବା ପାଇଁ ସିନ୍ଧୁତାଇ ସପକଲ ମୁମ୍ୟାଇର ସଙ୍ଗୀତଜ୍ଞ ଜୟଶ୍ରୀ ବ୍ରିଟିଶ ଚଳଚ୍ଚିତ୍ର ନିର୍ଦ୍ଦେଶକ ପିଟର ବ୍ରୁକ୍ ଗୋଆର ପୂର୍ବତନ ରାଜ୍ୟପାଳ ସ୍ୱର୍ଗତ ମୃଦୁଲା ସିହ୍ନାଙ୍କୁ ମରଣୋତ୍ତରଭାବେ ପଦ୍କଶ୍ରୀ ସମ୍ମାନରେ ସମ୍ମାନୀତ କରାଯିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଦ୍କ ପୁରସ୍କାର ପାଇଁ ମନୋନୀତ ବ୍ୟକ୍ତିବିଶେଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ସେମାନଙ୍କ ପାଇଁ ଆମେ ଗର୍ବ ଅନୁଭବ କରିବା ଉଚିତ ପିଏମ୍ କ୍ଲାଇମେଟ୍ ଆଡାପ୍ଟେସନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଜଳବାୟୁ ଅନୁକୂଳ ପରିବର୍ତ୍ତନର ଆବଶ୍ୟକତା ଏବେ ପୂର୍ବାପେକ୍ଷା ଅଧିକ ମହତ୍ତ୍ୱପୂର୍ଣ୍ଣ ହୋଇଛି ଏବଂ ଏହା ଦେଶର ବିକାଶ ପ୍ରୟାସର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଭିଡ଼ିଓ କନ୍ଫରେନ୍ଦିଂ ଜରିଆରେ ଜଳବାୟୁ ଉପଯୋଗୀକରଣ ସମ୍ମଳିନୀରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଆମେ ଯେ କେବଳ ଜଳବାୟୁ ସମ୍ପର୍କିତ ପ୍ୟାରିସ୍ ରାଜିନାମାକୁ ପାଳନ କରିବୁ ତାହା ନୁହେଁ ଏହାଠାରୁ ଅଧିକ କିଛି କରିବାକୁ ଆମେ ପ୍ରତିଜ୍ଞାବଦ୍ଧ ଆମେ ଯେ କେବଳ ପରିବେଶଜନିତ ଅବକ୍ଷୟକୁ ରୋକିବୁ ତାହା ନୁହେଁ ବରଂ ଏହାକୁ ପୁନଃସ୍ଥାପିତ କରି ଏକ୍ଷେତ୍ରରେ ବିଶ୍ୱ କଲ୍ୟାଣ ପାଇଁ ଅଗ୍ରଣୀ ଭୂମିକା ଗ୍ରହଣ କରିବୁ ସେ କହିଛନ୍ତି ଏଦିଗରେ ଭାରତର କାର୍ଯ୍ୟ ଏହାର ପ୍ରତିଶ୍ରୁତିବଦ୍ଧତାକୁ ପ୍ରଦର୍ଶନ କରେ

ଚଳିତ ବର୍ଷ ଶେଷ ଆଡ଼କୁ ଭାରତରେ ହେବାକୁ ଥିବା ତୃତୀୟ ଆନ୍ତର୍ଜାତିକ ବିପର୍ଯ୍ୟୟ ନିରୋଧି ମୌଳିକତାଞ୍ଚା ସମ୍ମିଳନୀକୁ ବିଶ୍ୱନେତାମାନଙ୍କୁ ଆମନ୍ତ୍ରଣ କରିଛନ୍ତି ସେ କହିଛନ୍ତି ଭାରତୀୟ ସାଂସ୍କୃତିକ ଆଦର୍ଶ ଆମକୁ ପ୍ରକୃତି ସହିତ ସମତା ରଖି ବଞ୍ଚବାର ମହତ୍ତ୍ୱ ଶିଖାଇଛି ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀକୁ ସ୍ୱାଗତ କରିବା ସହ ଏ କ୍ଷେତ୍ରରେ ନେଦର୍ଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ମାର୍କ ରୁଟ୍ଙ୍କ ନେତୃତ୍ୱର ପ୍ରଶଂସା କରିଛନ୍ତି

କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ